ପିଏମ୍ ବାୟୋଫୁଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜୈବ ଇନ୍ଧନର ଲାଭ ଦେଶର ପ୍ରତ୍ୟେକ ଗ୍ରାମରେ ପହଞ୍ଚବା ଉଚିତ

ପ୍ରଧାନମନ୍ତ୍ରୀ କହିଛନ୍ତି ଜୈବ ଇନ୍ଧନକୁ ଲୋକପ୍ରିୟ କରାଇବା ଦିଗରେ ସମ୍ପୃକ୍ତ କର୍ତ୍ତ୍ୱପକ୍ଷମାନେ ଉଦ୍ୟମ କରିବା ଆବଶ୍ୟକ

ସେ କହିଛନ୍ତି ଏହାଦ୍ୱାରା ଦେଢ଼ଲକ୍ଷ ଲୋକ ନିଯୁକ୍ତି ପାଇବେ ଜୈବ ଇନ୍ଧନର ବ୍ୟବହାର କୃଷକମାନଙ୍କ ଜୀବନରେ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିପାରିବ ଏଥ୍ନଲ୍ର ବ୍ୟବହାର ମଧ୍ୟ ବହୁ ପରିମାଣର ଅର୍ଥ ସଞ୍ଚୟ କରିପାରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଜେବ ଇନ୍ଧନ ପରିବେଶ ଓ ଅର୍ଥନୈଅତିକ ବିକାଶ ମଧ୍ୟରେ ସେତୁର ଭୂମିକା ନେବ

ଏହା କୃଷକମାନଙ୍କୁ ସହାୟତା ପହଞ୍ଚାଇବା ସହ ଭାରତପାଇଁ ବହୁ ପରିମାଣର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ କରିପାରିଛି ଶ୍ରୀ ମୋଦି କହିଛନ୍ତି କୃଷିକାତ ପଦାର୍ଥ ବର୍ଜ୍ୟବସ୍ତୁକୁ ଏଥ୍ନଲ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସିଏନ୍ଜି ଆମଦାନୀ ଉପରୁ ନିର୍ଭରଶୀଳତା କମ୍ କରିବାକୁ ପ୍ରଚେଷ୍ଟା କରୁଛନ୍ତି ଗ୍ରାମଗୁଡ଼ିକରେ ସିଏନ୍କି ଯାନ ବ୍ୟବହାରକୁ ସରକାର ପ୍ରୋହାହନ ଦେବେ ସେ କହିଛନ୍ତି କୃଷି ବର୍ଙ୍କ୍ୟବସ୍ତୁରୁ ଜୈବ ସିଏନ୍ଜି ଉତ୍ପାଦନପାଇଁ ସରକାର ମଧ୍ୟ କାର୍ଯ୍ୟ କରୁଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ପରିବେଶ ଓ୍ୱେବ୍ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି ଏହି ପୋର୍ଟାଲ୍ ପରିବେଶ ବନ୍ୟଜନ୍ତୁ ଜଙ୍ଗଲ ଓ ଉପକୃଳ ଅଞ୍ଚଳ ନିୟନ୍ତ୍ରଣ କୋନ୍ ପାଇଁ ଅନୁମତି ପ୍ରଦାନର ମାଧ୍ୟମ ହେବ

ଏହି ଅବସରରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସରକାର ଜୈବ ଇନ୍ଧନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି

ପୂର୍ବରୁ ବିଲ୍ ଲୋକସଭାରେ ପାସ୍ ହୋଇସାରିଛି ସରକାର ସମସ୍ତ ତିନୋଟିଯାକ ସଂଶୋଧନ ସହ ବିଲ୍କୁ ଆଗତ କରିବାକୁ ଆଶା ରଖିଛନ୍ତି ଗତକାଲି କେନ୍ଦ୍ର କ୍ୟାବିନେଟ୍ ତିନିବାର ତଲାକ୍ ବିଲ୍ରେ କିଛି ସଂଶୋଧନକୁ ଅନୁମୋଦନ କରିଥିଲା ତାହା ମଧ୍ୟରେ ବିଚାର ପୂର୍ବରୁ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନର ବ୍ୟବସ୍ଥା ରହିଛି ନୂଆଦିଲ୍ଲୀରେ କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ କେନ୍ଦ୍ର କ୍ୟାବିନେଟ୍ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍ରେ ତିନୋଟି ସଂଶୋଧନ ଅନୁମୋଦନ କରିଛି ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନର ଆଜି ହେଉଛି ଶେଷ ଦିନ

ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କ ସହ କଥାବର୍ତ୍ତାବେଳେ ସେ କହିଛନ୍ତି ଏହି ବିଲ୍ ମୁସଲମାନ ମହିଳାମାନଙ୍କ ସାୟିଧାନିକ ଅଧିକାରକୁ ସୁଦୃତ୍ କରିବାଲାଗି ଉଦ୍ଦିଷ୍ଟ ଏହି ଆଇନର ଅପବ୍ୟବହାରକୁ ନେଇ ଦେଖାଦେଇଥିବା ଆଶଙ୍କାକୁ ଦୂର କରି ସେ କହିଛନ୍ତି ତିନିବାର ତଲାକ୍ ପ୍ରଥାକ୍ତ ଲୋପ କରିବାକ୍ତ ହେବ

ସମଗ୍ର ରାଜ୍ୟରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ବ୍ୟାପକ କ୍ଷତି ଘଟିଛି ଉତ୍ତରାଞ୍ଚଳ କିଲ୍ଲାଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଗୁଡ଼ିକରେ କଡ଼ା ସତର୍କତା କାରି କରାଯାଇଛି

ନଦୀତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସାବଧାନ ରହିବା ଓ ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି ଅନେକ ସଡ଼କ ଜଳମଗ୍ନ ହେବା ଓ ବନ୍ୟାଜଳରେ ଧୋଇଯିବାରୁ ସଡ଼କ ପରିବହନ ଘୋର ବାଧାପ୍ରାପ୍ତ ହୋଇଛି ଭୂସ୍କଳନ ଓ ଗଛ ଉପୁଡ଼ିବା ଯୋଗୁଁ ଇଡୁକି ଓ ୱାୟାନାର କିଲ୍ଲାରେ ବହୁ ସଡ଼କର ବ୍ୟାପକ କ୍ଷତି ଘଟିଛି ଏହାଯୋଗୁଁ ଯାନବାହନ ଚଳାଚଳରେ ବାଧା ସ୍ପଷ୍ଟି ହୋଇଛି ଜାତୀୟ ଦୁର୍ବିପାକ ସହାୟତା ବାହିନୀ ଓ ସେନାବାହିନୀ ଯବାନମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ପିଏମ୍ କେରଳ ସିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ଙ୍କୁ ଟେଲିଫୋନ୍ କରି ତାଙ୍କ ସହ ରାଜ୍ୟର ବନ୍ୟା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି କେରଳର ଏହି ଦୁର୍ଦ୍ଦିନରେ ସେ ରାଜ୍ୟର ଜନସାଧାରଣଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ଆର୍ଏସ୍ ରାଫେଲ୍ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ୍ ଯୁଦ୍ଧବିମାନ କିଣାରେ ଅନିୟମିତତା ଉପରେ ତଦନ୍ତପାଇଁ ଏକ ମିଳିତ ସଂସଦୀୟ କମିଟି ଜେପିସିର ଗଠନପାଇଁ ଆଜି ରାଜ୍ୟସଭାରେ କଂଗ୍ରେସ ସଦସ୍ୟମାନେ ଦାବି କରିଛନ୍ତି ଶୃନ୍ୟକାଳବେଳେ ଏହି ପ୍ରସଙ୍ଗ ଉତ୍ଥାପନ କରି ରାଜ୍ୟସଭା ବିରୋଧି ଦଳ ନେତା ଗୁଲାମ୍ ନବୀ ଆଜାଦ୍ ଏ ପ୍ରସଙ୍ଗରେ ଏକ ସ୍ୱଚ୍ଚକାଳୀନ ଆଲୋଚନା ସକାଶେ ଅନୁରୋଧ କରିଛନ୍ତି ଏହାଉପରେ ଉପାଧ୍ୟକ୍ଷ ହରିବଂସ କହିଛନ୍ତି ଯେହେତୁ ଅଧ୍ୟକ୍ଷ ଏ ସଂକ୍ରାନ୍ତ ନୋଟିସ୍କୁ ଅନୁମତି ଦେଇ ନାହାନ୍ତି ତେଣୁ ଏହାକୁ ଉତ୍ଥାପନ କରାଯାଇପାରିବ ନାହିଁ କଂଗ୍ରେସ ସଦସ୍ୟ ଆନନ୍ଦ ଶର୍ମା ଯୁଦ୍ଧବିମାନ ରାଜିନାମା ସ୍ୱାକ୍ଷର କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସହ ପରାମର୍ଶ କରି ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ସଂଦସୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋୟଲ୍ ବିରୋଧି ଦଳଗୁଡ଼ିକର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଅଭିଯୋଗ ସମ୍ପର୍ଷ ଭିଭିହୀନ ଓ ନିୟମ ଅନୁସାରେ ଏହାକୁ ଅନୁମତି ଦିଆଯାଇ ନାହିଁ ବୋଲି ସେ କହିଛନ୍ତି ଏହାପରେ ସଭାରେ ପାଟିତୁଣ୍ଡ ହେବାର ଦେଖାଯାଇଥିଲା ଅପୋଜିସନ୍ ପ୍ରୋଟେଷ୍ଟ କଂଗ୍ରେସ ନେତୃତ୍ୱରେ ବିରୋଧିଦଳ ମାନେ ରାଫେଲ୍ ଯୁଦ୍ଧ ବିମାନ କିଣା ବିଷୟକୁ ନେଇ ଆଜି ପାର୍ଲାମେଷ୍ଟରେ ପ୍ରତିବାଦ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଟିଏମ୍ସି ଆର୍କେଡି ଏମ୍ସିପି ଓ ସିପିଆଇର ନେତାମାନେ ପ୍ଲାକାର୍ଡ଼ ପ୍ରଦର୍ଶନ କରି ସ୍ଲୋଗାନ୍ ଦେଇଛନ୍ତି ମିଳିତ ସଂସଦୀୟ କମିଟିଦ୍ୱାରା ଏହାର ତଦନ୍ତପାଇଁ ସେମାନେ ଦାବି କରିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଯୁଦ୍ଧବିମାନ କିଣା ବୁଝାମଣାରୁ ଏକ ବେସରକାରୀ କମ୍ପାନୀ ଫାଇଦା ପାଉଥିବାର ଅଭିଯୋଗ କରିଛନ୍ତି ଗତକାଲି ମୁଖ୍ୟ ବିରୋଧି ଦଳ ଲୋକସଭାରେ ଏ ପ୍ରସଙ୍ଗ ଉତ୍ଥାପନ କରିଥିଲା ଓ ଏହାକୁ କେନ୍ଦ୍ର କରି ସଭାକୁ ମୁଲତବୀ ରଖାଯାଇଥିଲା ଫ୍ରାନ୍ସ ସହ ପ୍ରତିରକ୍ଷା ବୁଝାମଣାରେ ଦୁର୍ନୀତି ଅଭିଯୋଗକୁ ସରକାର ବାରମ୍ଘାର ଖଣ୍ଡନ କରି ଆସ୍ତ୍ରଚ୍ଚନ୍ତି ଟିଡିପି ପ୍ରୋଟେଷ୍ଟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ ରାଜ୍ୟର ମର୍ଯ୍ୟାଦା ପ୍ରଦାନ ଦାବିରେ ତେଲୁଗୁ ଦେଶମ୍ ପାର୍ଟି ସାଂସଦମାନେ ପାର୍ଲାମେଣ୍ଟ ସଦନ ପରିସର ମଧ୍ୟରେ ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ସେମାନେ ପ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହ ସ୍କୋଗାନ ଦେଉଛନ୍ତି ଆସାମ୍ ଏନ୍ଆର୍ସି ଆସାମ ଜାତୀୟ ନାଗରିକ ପଞ୍ଜିକାରୁ ବାଦ୍ ପଡ଼ିଥିବା ଲୋକମାନଙ୍କପାଇଁ ସଂଶୋଧନ ଫର୍ମ ଆଜିଠାରୁ ଏନ୍ଆର୍ସି ସେବାକେନ୍ଦ୍ରଗୁଡ଼ିକରେ ଉପଲହ୍ଧ ହେବ

ସରକାରୀ ସୂତ୍ରରେ କୁହାଯାଇଛି ଯେଉଁ ଲୋକମାନଙ୍କର ନାମ ଏନ୍ଆର୍ସି ଚିଠାରେ ନାହିଁ ସେମାନେ ସେମାନଙ୍କର ଯୋଗ୍ୟତା ସାବ୍ୟସ୍ତ କରିବାପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇବେ କେବଳ ସେବାକେନ୍ଦ୍ରଗୁଡ଼ିକରେ ଫର୍ମ ଦାଖଲ କରାଯାଇପାରିବ

ସମସ୍ତ ଆପଭି ଅଭିଯୋଗର ସମାଧାନ ପରେ ଚୃଡ଼ାନ୍ତ ଏନ୍ଆର୍ସି ପ୍ରକାଶ ପାଇବ ଏସ୍ସି କଂଗ୍ରେସ ଭିଭିପାଟ୍ ମଧ୍ୟପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭିଭିପାଟ୍ ମେସିନ୍ଗୁଡ଼ିକର ଯାଞ୍ କରାଯିବାପାଇଁ ନିର୍ବାଚନ କମିଶନ୍କୁ ନିର୍ଦ୍ଦେଶ ଦିଆଯିବା ବିଷୟ ଲୋଡ଼ି କଂଗ୍ରେସ ନେତା କମଲ୍ ନାଥ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁପ୍ରିମ୍କୋର୍ଟ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବେ

ସନ୍ତାସବାଦୀମାନଙ୍କ ଆଡ଼ିଆସଳୀ ସଂକ୍ରାନ୍ତରେ ଖବର ମିଳିବା ପରେ ସେନାବାହିନୀ ଓ ରାଜ୍ୟ ପୁଲିସ୍ଦ୍ୱାରା ଚପ୍ରିୟାଁ ଅଞ୍ଚଳର କାଠପଞ୍ଜଲ୍ ନାଲାଠାରେ ଖୋଜାକୋଜି କରାଯାଇଥିଲା

ନିରାପତ୍ତା ବାହିନୀ ଯବାନମାନେ ସେମାନଙ୍କୁ ପ୍ରତିହତ କରିବାକୁ ଉଦ୍ୟମ ଚଳାଇଥିବାବେଳେ ସେମାନଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ୁଛି

ବ୍ୟାଡ୍ମିଣ୍ଟନ୍ ଭାରତର ଅଜୟ ଜୟରାମ୍ ରିତୁପର୍ଣ୍ଣା ଦାସ ଓ ମିଥୁନ ମଞ୍ଜୁନାଥ ଭିଏତ୍ନାମ୍ର ହୋ ଚି ମିନ୍ ସହରରେ ଚାଲିଥିବା ଭିଏତ୍ନାମ୍ ଓପନ୍ ବ୍ୟାଡ୍ମିଣ୍ଟନ୍ର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଆଜି ସେମାନେ ସେମାନଙ୍କର ମ୍ୟାଚ୍ଗୁଡ଼ିକ ଖେଳିବେ

ସେ ଥାଇଲ୍ୟାଣ୍ଡର ଅଦୁଲ୍ରାଚ୍ ନାମ୍କୁଲ୍ଙ୍କୁ ହରାଇଥିଲେ ମହିଳା ସିଙ୍ଗଲ୍ରେ ପୂର୍ବତନ ଜାତୀୟ ଚାମ୍ପିୟମଡ଼ ରିତୁପର୍ଷା ଚୀନ୍ ତାଇପେଇର ସୁଙ୍ଗ୍ ସୋ ୟୁନ୍ଙ୍କୁ ପରାସ୍ତ କରିଥିଲେ ସେ ଆଜି ଥାଇଲ୍ୟାଣ୍ଡ୍ର ପିତାୟାପର୍ଶ୍ଣ ଚାଇଓ୍ୱାନ୍ଙ୍କୁ ଭେଟିବେ